ଏହି ଚିଠିରେ ସେ ଦର୍ଶାଇଛନ୍ତି ଓଡ଼ିଶା ବିଧାନସଭାରେ ଏ ସମ୍ପର୍କରେ ଆସିଥିବା ପ୍ରସ୍ତାବ ସର୍ବସମ୍ମତ ଭାବେ ଗୃହୀତ ହୋଇଛି ଉଭୟ ସଂସଦ ଏବଂ ବିଧାନସଭାରେ ଏହି ବ୍ୟବସ୍ରା ଲାଗୁ କରିବା ପାଇଁ ବିଲ୍ ପାରିତ କରିବାକୁ ନେତୂତ୍ୱ ନେବା ନିମନ୍ତେ ପ୍ରଧାନମନ୍ତୀଙ୍କୁ ସେ ପ୍ରସ୍ତାବ ଦେଇଛନ୍ତି

କିଲ୍ପୁପାଳମାନଙ୍କ ଠାରୁ ରିପୋର୍ଟ ଆସିଲେ ଆଇନଗତ କାର୍ଯ୍ୟାନୁଷ୍ଷାନ ନିଆଯିବ ବୋଲି ମନ୍ତୀ କହିଚ୍ଚନ୍ତି

ଏଥିରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରାଯାଇ ହିତାଧିକାରୀମାନଙ୍କୁ ସାମିଲ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ପାତ୍ତୀ ସ୍ଚନା ଦେଇଛନ୍ତି

ଆକି ପୁଲ ଡି ରେ ଜର୍ମାନୀ ନେଦରଲାଣ୍ଡକୁ ଭେଟୁଥିବାବେଳେ ମାଲେସିଆ ପାକିସ୍ତାନ ମଧ୍ଧରେ ମୁକାବିଲା ହେବ